ପଣିମବଙ୍ଗର୍ ଫେରନ୍ତା ଓଡିଆ ଲୋକଙ୍କ ପାଣି ସରକାର ସତର୍କ କରାଇଛନ୍ତି

ଏହି ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଆମକୁ ଏହି ଯୁଦ୍ଧରେ ବିକୟ ଲାଭ କରିବାକୁ ହେବ

ଏଥିପାଇଁ ଭାରତୀୟ ତେିଳ ନିଗମ ସହାୟତା ଯୋଗାଇ ଦେଇଛି

ମିଳିଥିବା ସ୍ଚନା ଅନୁସାରେ ଗତକାଲି ଶ୍ରୀ ଜେନା ତାଙ୍କ ପରିବାରର ଲୋକଙ୍କ ସହିତ ଦକ୍ଷିଣ ଦ୍ୱାର ଦେଇ ଶ୍ରୀ ମନ୍ଦିରରେ ପ୍ରବେଶ କରିଥିଲେ